ଉଲୁଘନକାରୀଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସ୍ଚନା ଦିଆଯାଇଛି ଏ ନେଇ ବିଭାଗୀୟ କମିଶନର ଜିଲ୍ଲାପାଳ କିଲ୍ଲା ଆରକ୍ଷି ଅଧିକ୍ଷକ ଏବଂ ପୁଲିସ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି

ଉଲ୍ଲଂଘନକାରୀଙ୍କଠାରୁ ଇ ଚାଲାଶ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି

ଏହି ଘଟଣାରେ ଆନିସଙ୍କ ଘର ପୋଡ଼ିଯାଇଥିବା ବେଳେ ସମସ୍ତ ଆସବାବପତ୍ର ନଷ ହୋଇଯାଇଛି

ଭୁବନେଶ୍ୱର କଟକ ମଧ୍ଧରେ ଟ୍ରେନ୍ଟି ବାଶୀବିହାର ମଞେଶ୍ୱର ପଟିଆ ଭୁବନେଶ୍ୱର ନୂଆ ବାରଙ୍ଗ ଗୋପାଳପୁର ବାଲିକୁଦା ଓ କାଠଯୋଡ଼ି ଷେସନ୍ରେ ରହଶି କରିବ ସେହିଭଳି କଟକର୍ ଭୁବନେଶ୍ୱର ଯିବା ସମୟରେ ଟ୍ରେନ୍ଟି କେନ୍ଦ୍ରାପଡ଼ା ରୋଡ ମଙ୍ଗୁଳି ଚୌଦ୍ୱାର ଚାରବାଟିଆ ନରାକ ମାର୍ଥାପୁର ବାରଙ୍ଙ ଆଦି ଷ୍ଟେସନ୍ରେ ରହଶି କରିବ ଏହି ଟ୍ରେନ୍ ଚଳାଚଳ କରିବା ଦ୍ୱାରା କଟକ ଚୌଦ୍ୱାର ଆଠଗଡ଼ ବଡ଼ମ୍ୟା ନରସିଂହପୁର ଓ ଢେଙ୍କାନାଳ ଜିଲ୍ଗର କିଛି ଅଞ୍ଚଳର ଯାତ୍ରୀ ଉପକୃତ ହେବେ ବୋଲି କୁହାଯାଉଛି

ତେବେ ବାର୍ଡ ଫ୍ରୁ କିମ୍ମା ଅନ୍ୟ କୌଣସି ରୋଗ ଯୋଗୁଁ ଏଭଳି ଘଟିଛି ସେ ନେଇ ସ୍ୱଷ୍ ଭାବେ କୌଣସି ସ୍ୱଚନା ମିଳିନାହିଁ